କୋଝିକୋଡେ ପ୍ଲେନ କ୍ରାସ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁର ଗତକାଲିର ବିମାନ ଦୁର୍ଘଟଣା ପରିସ୍ଥିତିର ସମୀକ୍ଷା କରିବା ପାଇଁ କେରଳର କୋଝିକୋଡେରେ ପହଞ୍ଚୁଛନ୍ତି

ସେ ରାଜ୍ୟର ବରିଷ୍ଣ ପ୍ରଶାସନିକ ଅଫିସରମାନଙ୍କ ସହ କଥାବାର୍ତ୍ତା କରିବେ ଟ୍ୱିଟ୍ କରି ଶ୍ରୀ ପୁରୀ କହିଛନ୍ତି ଦୁର୍ଘଟଣାଗ୍ରସ୍ତ ବିମାନଟିର ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର ଓ କକ୍ପିଟ୍ ଭଏସ୍ ରେକର୍ଡରକୁ ଉଦ୍ଧାର କରାଯାଇଛି ଶ୍ରୀ ପୁରୀ କହିଛନ୍ତି ଏୟାର ଇଣ୍ଡିଆ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋର କର୍ମଚାରୀମାନଙ୍କୁ ନେଇ ଦୁଇଟି ତଦନ୍ତକାରୀ ଦଳ ଗଠନ କରାଯାଇଛି ତଦନ୍ତକାରୀ ଦଳ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି ଗତ ସନ୍ଧ୍ୟାରେ ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ କୋଝିକୋଡ଼େ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା

ଇତିମଧ୍ୟରେ ଦୁର୍ଘଟଣାସ୍ଥଳୀରେ ଉଦ୍ଧାର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ଆହତ ଯାତୀମାନଙ୍କର ମାଲାପୁରମ୍ ଓ କୋଝିକୋଡେ ହସ୍କିଟାଲରେ ଚିକିତ୍ସା କରାଯାଉଛି

ଏହା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା

କେରଳରେ ବିମାନ ଅବତରଣ କରିବା ସମୟରେ ଭୀଷଣ ବର୍ଷା ହେଉଥିବାରୁ ତାହା ରନ୍ୱେରୁ ଖସିଯାଇଥିବାର ଅନୁମାନ କରାଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାଁଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରି ସେ ଦୂର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀମାନଙ୍କ ପରିବାରର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡ଼ୁ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗକୁ ଶୋକବାର୍ତ୍ତା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କ ସହ କଥାବାର୍ତ୍ତା କରି ଆହତମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝି ଚ୍ଛନ୍ତି ଏହି ବିମାନ ଦୁର୍ଘଟଣା ଉପରେ ଗଭୀରୀ ଶୋକ ପ୍ରକାଶ କରି ଶ୍ରୀ ମୋଦୀ ମୃତବ୍ୟକ୍ତିମାନଙ୍କ ନିକଟ ସଂପର୍କୀମାନଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି ଆହତ ହୋଇଥିବା ଯାତ୍ରୀମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ବିମାନ ଦୁର୍ଘଟଣା ଖବର ଶୁଣିବା ପରେ ସେ ମର୍ମାହତ ହୋଇ ପଡ଼ିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ଦୁର୍ଘଟଣା ପରେ ପରେ ଉଦ୍ଧାର କାର୍ଯ୍ୟ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଦେଶର ବହ୍ର ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିମାନ ଦୁର୍ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ଦୁର୍ଘଟଣା ସଂକ୍ରାନ୍ତରେ ଜାଣିବା ପାଇଁ ଅନେକ ହେଲ୍ପ୍ ଲାଇନ୍ ନୟର ସ୍ଥାପନ କରିଛି

ହେଲ୍ଥ ସେକ୍ରେଟାରୀ ଷ୍ଟେଟ୍ସ ସ୍ପାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଦେଶର କିଛି ରାଜ୍ୟ ଓ ଜିଲ୍ଲାର ପ୍ରଶାସନିକ ଅଫିସରମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁହାର ଉପରେ ଆଲୋଚନା କରାଯାଇଛି ଯେଉଁ ଜିଲ୍ଲାଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁହାର ଅଧିକ ରହିଛି ସେଗୁଡ଼ିକର ପ୍ରଶାସନିକ ଅଫିସରମାନେ ମୁଖ୍ୟତଃ ଏହି ବୈଠକରେ ଯୋଗଦେଇଛନ୍ତି କେଉଁ କାରଣରୁ ସେହି ଜିଲ୍ଲାଗୁଡ଼ିକରେ କୋଭିଡ୍ ମୃତ୍ୟୁହାର ଅଧିକ ରହିଛି ତାହା ଉପରେ ବିଶ୍ଳେଷଣ କରାଯାଇଛି ସେହି ଜିଲ୍ଲାଗୁଡ଼ିକରେ ମୃତ୍ୟୁହାର କମ୍ କରିବା ପାଇଁ ଉପାୟଗ୍ରଡ଼ିକ ସଂକ୍ୱାନ୍ତରେ ମଧ୍ୟ ଆଲୋଚନା କରାଯାଇଛି

ସେହିସବୁ ଜିଲ୍ଲାଗୁଡ଼ିକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କାରି କରାଯାଇଥିବା ନିୟମାବଳୀଗ୍ରଡ଼ିକର କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ତୋମର ପଞ୍ଚାୟତ ରିପ୍ରେକେଣ୍ଟେଟିଭ୍ସ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ସରପଞ୍ଚ ଓ ପଞ୍ଚାୟତଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନେ ଗ୍ରାମାଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ଦାୟିତ୍ୱବାନତାର ସହ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିବା ଉଚିତ ସେ କହିଛନ୍ତି ଶିକ୍ଷା ସ୍ୱାସ୍ଥ୍ୟ ଓ ପୁଷ୍ଟି ଭଳି କ୍ଷେତ୍ରରେ କାର୍ଯ୍ୟ କରିବାକୁ ପଞ୍ଚାୟତ ପ୍ରତିନିଧିମାନେ ଆଗେଇ ଆସିବା ଉଚିତ ଯାହାଫଳରେ ଦେଶର ପ୍ରତ୍ୟେକ ଗ୍ରାମ ସମ୍ପୂର୍ଣ୍ଣ ବିକାଶ ପଥରେ ଅଗ୍ସର ହେବ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉସବରେ ଉଦବୋଧନ ଦେଇ ଶ୍ରୀ ତୋମର ପୁରସ୍କାର ବିଜୟୀ ହୋଇଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ବିଜୟୀ ହୋଇଥିବା ପଞ୍ଚାୟତଗୁଡ଼ିକଠାରୁ ଅନ୍ୟ ପଞ୍ଚାୟତଗୁଡ଼ିକ ଅନୁପ୍ରାଶିତ ହେବେ ଓ ଆଗକୁ ସେମାନେ ମଧ୍ୟ ଉତ୍ତମ କାର୍ଯ୍ୟ କରି ଦେଖାଇ ପାରିବେ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି ସେ କହିଛନ୍ତି ଗ୍ରାମବାସୀମାନେ ଯେପରି ସମସ୍ତ ସରକାରୀ ଯୋଜନାର ସୁଫଳ ପାଇପାରିବେ ସରପଞ୍ଚମାନଙ୍କୁ ତାହା ତଦାରଖ କରିବାକୁ ହେବ

କୋଭିଡ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଏଥରକୁ ମିଶାଇ ରାଜ୍ୟରେ ଦ୍ୱିତୀୟଥର ଲାଗି ଏହି କଟକଣା ଲାଗୁ କରାଯାଇଛି

ଆମ କୋଲକାତା ସମ୍ଭାଦଦାତା ଜଣାଇଛନ୍ତି କଟକଣା ଲାଗୁ ହେବା ପରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି ଓ ରାସ୍ତାରେ ଯାନବାହାନ ଚଳାଚଳ କରୁନାହିଁ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି ନେତାଜୀ ସୁଭାଷଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର ଓ ଉତ୍ତରବଙ୍ଗର ବାଗଡୋଗରା ବିମାନ ବନ୍ଦରରୁ କୌଣସି ବିମାନ ଚଳାଚଳ କରୁନାହିଁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇଛି

ସେହି ଲୋକମାନେ ମାସ୍କ ପିନ୍ଧିନଥିଲେ ଓ ରାସ୍ତାଘାଟରେ ଛେପ ଖଙ୍କାର ପକାଉଥିଲେ ଏବଂ ଅନ୍ୟାନ୍ୟ କୋଭିଡ୍ କଟକଶାକୁ ଲଂଘନ କରିଥିଲେ

ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ଏହି ଦିନଟିକୁ ପ୍ରତିବର୍ଷ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ ତଥ୍ୟ ଓ ପ୍ରସାରଣ ମନ୍ତ୍ର ପ୍ରକାଶ ଜାବଡେକର ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି